ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବ୍ୟାପକ କ୍ଷତି ଘଟିଛି

ପାର୍ଲାମେଣ୍ଟ ହାଇଦ୍ରାବାଦ ରେପ୍ ହାଇଦ୍ରାବାଦ ବଳାକ୍କାର ଘଟଣାର ଆଜି ପାର୍ଲାମେଣ୍ଟର ଉଭୟ ସଭାରେ ନିନ୍ଦା କରାଯାଇ ଯେଉଁମାନେ ଏହି ଜଘନ୍ୟକାଣ୍ଡ ଘଟାଇଛନ୍ତି ସେମାନଙ୍କ ବିର୍ଦ୍ଧରେ କଠୋର କାର୍ଯ୍ୟାନ୍ଷାନ ଗ୍ରହଣ କରିବାକୁ ଆହ୍ବାନ ଦିଆଯାଇଛି ରାଜ୍ୟସଭାରେ ଏହି ଘଟଣାର ନିନ୍ଦା କରି ଦଳ ନିର୍ବିଶେଷରେ ସବ୍ର ରାଜନୈତିକ ଦଳର ନେତାମାନେ ମହିଳାମାନଙ୍କ ବିର୍ଦ୍ଧରେ ଅପରାଧ ରୋକିବା ପାଇଁ ନ୍ୟାୟିକ ତଥା ପୁଲିସ୍ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଦାବି କରିଥିଲେ ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡ଼ ଏଭଳି ଘଟଣାଗ୍ରଡ଼ିକ ଉପରେ ଉଦ୍ବେଗ ପ୍ରକାଶ କରି କେବଳ ଆଇନ୍ ପ୍ରଣୟନ କରିଦେବା ଯଥେଷ୍ଟ ନୁହେଁ ବୋଲି କହିଥିଲେ ସେ କହିଥିଲେ ହାଇଦ୍ରାବାଦ ଘଟଣା ଦେଶ ପାଇଁ ଲଜାଜନକ ଲୋକସଭାରେ ସର୍ବସମ୍ମତି କ୍ରମେ ଏହି ବଳାକାର ଓ ହତ୍ୟା ଘଟଣାର ନିନ୍ଦା କରାଯାଇଛି ଏ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଲୋକସଭାରେ ପ୍ରତିଶ୍ରତି ଦେଇଛନ୍ତି ଅପରାଧ ଘଟାଇଥିବା ବ୍ୟକ୍ତିମାନଙ୍କର ଶୀଘ୍ର ବିଚାର କରାଯାଇ ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ କଡ଼ା ଆଇନ୍ ପ୍ରଶୟନ ଲାଗି ମଧ୍ୟ ସରକାର ପ୍ରସ୍ତୁତ ଥିବାର ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସରକାର ଏ ବିଷୟରେ ଆଲୋଚନାକୁ ଏଡ଼ାଉ ନାହାନ୍ତି ଓ ଅପରାଧୀମାନଙ୍କର ଦଶ୍ଚବିଧାନ ପାଇଁ କଠୋର ଆଇନ୍ ପ୍ରଶୟନ କରିବାକୁ ପ୍ରସ୍ତୁତ ଅଛନ୍ତି ସେ କହିଛନ୍ତି ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦିଆଯିବା ପାଇଁ ସଭାରେ ସର୍ବସମ୍ମତିକ୍ରମେ ପ୍ରକାଶ ପାଇଥିବା ରାୟ ସହ ସେ ଏକମତ ରେଡ଼ୀ ହାଇଦ୍ରାବାଦ୍ ରେପ୍ ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଶନ୍ ରେଡ୍ଜୀ କହିଛନ୍ତି ହାଇଦ୍ରାବାଦ୍ ସାମୁହିକ ବଳାକାରର ଶିକାର ହୋଇଥିବା ଚିକିହକଙ୍କ ପରିବାରକୁ ଶୀଘ୍ର ନ୍ୟାୟ ମିଳିବ ଶ୍ରୀ ରେଡ୍ଗୀ ରାଜ୍ୟ ସରକାରଙ୍କ ଅଫିସର ଓ ବଳାକାର ଏବଂ ହତ୍ୟାର ଶିକାର ଚିକିହକଙ୍କ ପରିବାରର ସଦସ୍ୟମାନଙ୍କୁ ସାକ୍ଷାତ କରି ତଦନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ରାଜ୍ୟ ସରକାରଙ୍କୁ କହିଛନ୍ତି ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି

ଏହି ବିଲ୍ ପୂର୍ବରୁ ଲୋକସଭାରେ ପାଶ୍ ହୋଇସାରିଛି ଲୋକମାନଙ୍କୁ ଇ ସିଗାରେଟ୍ର କୁପ୍ରଭାବରୁ ରକ୍ଷା କରିବା ଏହି ବିଲ୍ର ମୂଳ ଲକ୍ଷ୍ୟ ଇ ସିଗାରେଟ୍ର ଉତ୍ପାଦନ ବିକ୍ରି ପରିବହନ ମହକୁଦ ଓ ଏ ସଂକ୍ରାନ୍ତୀୟ ବିଜ୍ଞାପନ ପ୍ରସାରଣକୁ ବିଲ୍ରେ ନିଷେଧ କରାଯାଇଛି

କୌଣସି ବ୍ୟକ୍ତିଙ୍କୁ ଇ ସିଗାରେଟ୍ ମହକୁଦ କରି ରଖିବା ପାଇଁ ଅନୁମତି ମିଳିବ ନାହିଁ

ଗଡ଼କରୀ ହାଇଓ୍ବେକ୍ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଜାତୀୟ ରାଜପଥଗୁଡ଼ିକର ନିର୍ମାଣ କାର୍ଯ୍ୟରେ ଅଭୁତପୂର୍ବ ଉନ୍ନତି ପରିଲକ୍ଷିତ ହୋଇଛି

ଆଉ ଏକ ପ୍ରଶ୍ୱର ଉତ୍ତର ଦେଇ ସେ କହିଛନ୍ତି ନ୍ନଆ ରାଜପଥ ପ୍ରକଳ୍ପଗୁଡ଼ିକ ଯୋଗୁଁ ଦିଲ୍ଲୀରେ ପ୍ରଦୃଷଣ ବହୁମାତ୍ରାରେ ହ୍ରାସ ପାଇବ ସୀତାରମଣ ପେଟ୍ରୋଲ୍ ଅର୍ଥମନ୍ତୀ ନିର୍ମଳା ସୀତାରମଣ କହିଛନ୍ତି ପେଟ୍ରୋଲ୍ ଓ ଡିକେଲ୍ ଉପରେ କୌଣସି ନୂଆ ଟିକସ ଲାଗୁ ବିଷୟରେ ବର୍ତ୍ତମାନ ବିଚାର କରାଯାଉ ନାହିଁ ଲୋକସଭାରେ କେତେକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କିନ୍ତୁ ପେଟ୍ରୋଲ ଓ ଡିଜେଲ୍ ଉପରୁ ଟିକସ ହ୍ରାସ କରାଯିବାର ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ

ସରକାରଙ୍କର ଏହି ପ୍ରମୁଖ ଯୋଜନାରେ ଦୁଇବର୍ଷ ବୟସର ପ୍ରତ୍ୟେକ ପିଲା ଓ ଗର୍ଭବତୀ ମହିଳାମାନଙ୍କୁ ଟିକାକରଣ କରାଯିବ ଏହି ମିଶନ୍ରେ ଡିପ୍ଥେରିଆ ହୁପିଙ୍ଗ୍କଫ୍ ଧନୁଷ୍ଟଙ୍କାର ପୋଲିଓ କଷ୍ମା ମିଳିମିଳା ମସ୍ତିଷ୍କ ପ୍ରଦାହ ଓ ହେପାଟାଇଟିସ୍ ବି ପାଇଁ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ଏହାଛଡ଼ା ଜାପାନୀ ମସ୍ତିଷ୍କ କ୍ୱର ଓ ହେମୋଫିଲସ୍ ଇନ୍ଫ୍ଲୁଏଞ୍ଜା ପାଇଁ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଟିକାକରଣ କରାଯାଉଛି

ଏହି ଅଭିଯାନ ଚଳିତ ମାସରୁ ଆସନ୍ତା ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ସମ୍ପର୍ଣ୍ଣ ହେବ

ଦେଶର ବିଭିନ୍ନ ଭାଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାର ଖବରମାନ ଆମର ହସ୍ତଗତ ହେବାରେ ଲାଗିଛି

ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଦ୍ୱିପକ୍ଷିୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ସହଯୋଗ ବୃଦ୍ଧି ପାଇଁ ସେମାନେ ଏକମତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ସ୍ୱିଡେନ୍ ରାଜା ନବୀକରଣ ନୀତି ସଂକ୍ରାନ୍ତ ଭାରତ ସ୍ୱିଡେନ୍ ଉଚ୍ଚସ୍ତରୀୟ ନୀତିନିର୍ଦ୍ଧାରଣ କଥାବାର୍ତ୍ତାରେ ମିଳିତ ଅଧ୍ୟକ୍ଷତା କରିଥିଲେ କିଙ୍ଗ୍ କାର୍ଲ ଷୋଡ଼ଶ ଗୁସ୍ତାଫ୍ ଓ କୁଇନ୍ ସିଲ୍ଭିଆ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆମନ୍ତ୍ରଣ କ୍ରମେ ଭାରତକୁ ଗସ୍ତରେ ଆସି ଆଜି ସକାଳେ ନୁଆଦିଲ୍ଲୀରେ ପହଞ୍ଚିଥିଲେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ମହାମାନ୍ୟ ରାଜାଙ୍କର ଭାରତକୁ ଏହା ହେଉଛି ତୂତୀୟ ଗସ୍ତ ଦିଲ୍ଲୀରେ ସରକାରୀ କାର୍ଯ୍ୟକ୍ରମ ସହ ସ୍ୱିଡେନ୍ ରାଜା ଓ ରାଣୀ ମୁମ୍ୟାଇ ଓ ଉତ୍ତରାଖଣ୍ଡ ଗସ୍ତ କରିବାର କାର୍ଯ୍ୟସ୍କଚୀ ସ୍ଥିର ହୋଇଛି ଇଣ୍ଡିଆ ସ୍ୱିଡେନ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସ୍ୱିଡେନ୍ ବୈଦେଶିକ ମନ୍ତ୍ରୀ ଆନ୍ ଲିଶ୍ଚେଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ କଥାବାର୍ତ୍ତା କରିଛନ୍ତି ଟ୍ୱିଟ୍ କରି ଶ୍ରୀ କୟଶଙ୍କର କହିଛନ୍ତି ପରିବେଶ କଞ୍ଚାମାଲ୍ ଉତ୍ପାଦନ ସ୍ୱାସ୍ଥ୍ୟ ଓ ସ୍କାର୍ଟ୍ ସହର ଆଦି କ୍ଷେତ୍ରରେ ଦ୍ୱିପକ୍ଷିୟ ସହଯୋଗ ବୃଦ୍ଧି କରିବାକୁ ସେମାନେ ଆଲୋଚନା କରିଛନ୍ତି ସେ ପୁଣି କହିଛନ୍ତି ବହୁ ରାଷ୍ଟ୍ରୀୟବାଦ ଉପରେ ଉଭୟପକ୍ଷ ସମାନ ମତ ପୋଷଣ କରିଛନ୍ତି ଉଭୟ ବୈଦେଶିକ ମନ୍ତ୍ରୀ ଏକ ନ୍ନଆ କଥାବାର୍ତ୍ତା ପଦ୍ଧତି ଉପରେ ମଧ୍ୟ ଏକମତ ହୋଇଛନ୍ତି ସନ୍ତାସବାଦ ବିଶେଷ କରି ସୀମାପାର୍ ସନ୍ତାସବାଦ ଯୋଗୁଁ ସୃଷ୍ଟି ହୋଇଥିବା ବିପଦ ଉପରେ ସେମାନେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଛନ୍ତି ଓ ଜୀବନପ୍ରତି ଅଧିକାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୌଳିକ ଅଧିକାର ବୋଲି ଦୁଇ ନେତା ଗୁରୁତ୍ୱପାରୋପ କରିଛନ୍ତି ସନ୍ତାସବାଦର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ଏକାଠି ମିଶି କାର୍ଯ୍ୟ କରିବାକୁ ସେମାନେ ସହମତିରେ ଉପନୀତ ହୋଇଛନ୍ତି

ଜମିୟତ୍ ଉଲେମା ଏ ହିନ୍ଦ୍ ସଭାପତି ମୌଲାନା ସୟେଦ୍ ଆସାଦ୍ ରଶିଦି ଆକି ଏହି ସମୀକ୍ଷା ପିଟିସନ୍ ଦାଏର କରିଛନ୍ତି

ସୁପ୍ରିମ୍କୋର୍ଟଙ୍କ ରାୟର କାର୍ଯ୍ୟକାରିତା ଉପରେ ମଧ୍ୟବର୍ତ୍ତୀକାଳୀନ ନିଷେଧାଦେଶ ଲାଗୁ କରାଯିବାକୁ ସେ ଆବେଦନରେ ଉଲ୍ଲ୍ରେଖ କରିଛନ୍ତି ସୁପ୍ରିମ୍କୋର୍ଟ ତାଙ୍କର ରାୟରେ ରାମମନ୍ଦିର ନିର୍ମାଣ ପାଇଁ ତିନିମାସ ମଧ୍ୟରେ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ

ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତିମଶ୍ଚଳର ବରିଷ୍ଣ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ଯେଉଁ କୃଷକମାନଙ୍କର ଜମି ବନ୍ୟାପ୍ଲାବିତ ହୋଇଛି ସେମାନଙ୍କୁ ତୁରନ୍ତ ବିମା ଅର୍ଥ ହସ୍ତାନ୍ତର କରିବାକୁ ସେ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପାଣିପାଗ ବିଭାଗର କହିବା ଅନୁସାରେ ତାମିଲନାଡୁରେ ପ୍ରବଳ ବର୍ଷା ହେବା ବିଷୟରେ ପାଣିପାଗ ବିଭାଗ ପୂର୍ବାନ୍ତମାନ କରିଛି ଝାଡ଼ଖଣ୍ଡ ପୋଲ ଝାଡ଼ଖଣ୍ଡର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଛି

ଇତିମଧ୍ୟରେ ଦ୍ୱିତୀୟ ଓ ତୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି

ନେପାଳର ପୋଖରାଠାରେ ଟ୍ରାୟାଥଲନ୍ ପ୍ରତିଯୋଗୀତାରେ ଭାରତ ଏହି ପଦକଗୁଡ଼ିକ ଲାଭ କରିଛି